ବାରମ୍ଭାର ଦୁର୍ବିପାକ ସମ୍ମୁଖୀନ କରୁଥିବା ଓଡ଼ିଶାକୁ ସ୍ୱତନ୍ତ ଫୋକସ୍ ରାକ୍ୟ ମାନ୍ୟତା ପାଇଁ ଦାବି କଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ

ଏବଂ ଆଜି ଜାତୀୟ ବିଙ୍କାନ ଦିବସ

ଏହି ଅବସରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କେତେକ ଦାବି ଉପସ୍ଥାପନ କରିଥିଲେ

ତେଣୁ ଓଡ଼ିଶାକୁ ସ୍ୱତନ୍ତ ଫୋକସ୍ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତୀ ଏହି ଅବସରରେ ଦାବି ଉପସ୍ଚାପନ କରିଥିଲେ ରାଜ୍ୟ ସରକାର ପୂର୍ବରୁ ଅନେକଥର ଏହି ଦାବି ଉପସ୍ତାପନ କରିଆସ୍ତିଥିବାବେଳେ ଆକି ଏହି ବୈଠକରେ କେନ୍ଦ୍ରମନ୍ତୀ ଶ୍ରୀ ଶାହାଙ୍କ ନିକଟରେ ପୁଶି ଥରେ ମୁଖ୍ୟମନ୍ତୀ ଏହାକୁ ଉପସ୍ଥାପନ କରିଛନ୍ତି

ଏଥିସହ ହୋ ଭ୍ରମିକ ଓ ମୁଶ୍ଡାରୀ ଭାଷାକୁ ସୟିଧାନର ଅଷ୍ଟମ ପରିଚ୍ଚଦରେ ସାମିଲ କରିବାକୁ ଶ୍ରୀ ପଟ୍ଟନାୟକ ଦାବି ଜଣାଇଛନ୍ତି

ଦେଶରେ ବିରୋଧ ଦଳମାନେ ନାଗରିକମାନଙ୍ଙୁ ସିଏଏ ନେଇ ଭୁଲ୍ ତର୍ଜମା କରି ପଥଭ୍ରଷ୍ କରୁଛନ୍ତି ଏହି ଆଇନରେ କାହାର ନାଗରିକତା ହରାଇବା ନେଇ କୌଶସି ପ୍ରାବଧାନ ନାହି ଏହି କଥାକୁ ପ୍ରଧାନମନ୍ତୀ ନରେନ୍ଦ ମୋଦି ସଂସଦରେ ଘୋଷଣା କରିସାରିଛନ୍ତି

ଦୁଇ ରାଜ୍ୟ ଜଗନ୍ନାଥ ସଂସ୍ଟତି ମଧାରେ ଯୋଡ଼ି ହୋଇଛନ୍ତି ଉକ୍ଳର ଜନତା ଧନ୍ୟବାଦର ପାତ୍ର ବୋଲି ଶ୍ରୀ ଶାହା ଆୟୋଜିତ ବିଶାଳ ଜନସାଧାରଶଙ୍କୁ ସମ୍ଧୋଧିତ କରିଥିଲେ ଓଡ଼ିଶାର ବିକାଶ ପାଇଁ କେନ୍ଦର ମୋଦି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ଏହା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି

ଇସ୍କାତର ବ୍ୟବହାର ବଢିଲେ ଗରିବ ଲୋକଙ୍କ ଜୀବନରେ ପରିବର୍ତନ ଆସିବ ଏବଂ ସ୍ଚାନୀୟ ଅର୍ଥନୀତି ମଧ୍ୟ ସୁଦୂଢ ହେବ

ଆଜି ଏହାର ଶ୍ରୁଣାଣି କରି ଓଡ଼ିଶା ହାଇକୋର୍ଟ ଗୃହରକ୍ଷୀମାନଙ୍ଙୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦରମା ଦେବାକୁ କହିଛନ୍ତି ଏଥପାଇଁ ରାଜ୍ୟ ସରକାରଙ୍କୁ କୋର୍ଟ ଏକ ମାସ ସମୟ ଦେଇଛନ୍ତି

ଚଳିତବର୍ଷର ଜାତୀୟ ବିଙ୍କାନ ଦିବସର ଶୀର୍ଷକ ରହିଛି ବିଙ୍କାନରେ ମହିଳା ବିଙ୍କାନ କ୍ଷେତ୍ରରେ ଅଧିକରୁ ଅଧିକ ଲୋକମାନଙ୍କୁ କଡିତ କରିବା ଲକ୍ଷ୍ୟରେ ଏହି ଶୀର୍ଷକ ଚୟନ କରାଯାଇଛି